ମାମଲାର ଶୁଣାଶି କରି ଆଜି ହାଇକୋର୍ଚ ଘଟଣାର କ୍ରାଇମ୍ବ୍ରାଞ୍ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି

ମାମଲାର ପରବର୍ତୀ ଶୁଶାଶି ଆସନ୍ତା ସୋମବାର ହେବ

ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ଗୁରୁ ଦିବସ ଅବସରରେ ଦେଶର ଶିକ୍ଷକ ସମାଜଙ୍କୁ ଶୁଭେଛା ଜଣାଇଛନ୍ତି ଏହି ଉପଲକ୍ଷେ ଏକ ବାର୍ତାରେ ରାଷ୍ଟ୍ରପତି କହିଛନ୍ତି ଯେ ଗୁରୁ ଦିବସ ଅବସରରେ ସେ ଦେଶର ଅଗଣିତ ଉହର୍ଗୀକୃତ ଶିକ୍ଷକଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି ଆମ ସମାଜ ତଥା ସଂସ୍କୃତିରେ ଆବହମାନ କାଳରୁ ଗୁରୁ ଶିଷ୍ୟ ପରମ୍ପରା ରହିଆସିଛି

ପ୍ରାଚୀନ କାଳରୁ ମହାନ ଗୁରୁମାନେ କେବଳ ସତ୍ୟର ସନ୍ଧାନ କରିନାହାନ୍ତି ଅପରନ୍ତୁ ସେମାନେ ସମାଜକୁ ଉପଯୁକ୍ତ ମାର୍ଗ ପ୍ରଦର୍ଶନ ମଧ୍ଧ କରିଛନ୍ତି ପବିତ୍ର ଗୁରୁ ଦିବସ ଅବସରରେ ଆମେ ଆମର ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ ଚିନ୍ତାନାୟକ ଓ ଦାର୍ଶନିକ ଗୁରୁ ଡ଼କୂର ସର୍ବପଲ୍ଲୀ ରାଧାାକ୍ରିଷ୍ଡନଙ୍କୁ ସ୍କରଶ କରୁଛୁ ତାଙ୍କର ଅତୁଳନୀୟ ଅବଦାନ ଆମ ସମାଜ ଉପରେ ସଦାସର୍ବଦା ରହିଛି

ଆକି ଭିଡିଓ କନ୍ଫେରନ୍ପିଂ ମାଧ୍ଧମରେ ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କଲାବେଳେ ଶ୍ରୀ ପାତୀ ଏହି ନିର୍ଦ୍ଦେଶ ଦେଇଥିଲେ

ରାସ୍ତା ନ ଥିଲେ ଯେପରି ସବୁ ସୁବିଧା ଅପହଞ ହୋଇଯାଏ ଠିକ୍ ଏପରି ପରିସ୍ଥିତି ନବରଙ୍ଙପୁର କିଲ୍ଲାର ଆଉ ଏଥପାଇଁ ସବୁଠୁ ଅଧିକ ଯନ୍ତଶା ଭୋଗୁଛନ୍ତି ଗର୍ଭବତୀ ମା' ମାନେ

ଶ୍ରମିକମାନେ ପୁନଃ କାର୍ଯ୍ୟରେ ଯୋଗ ଦେଇଛନ୍ତି କମ୍ପାନୀର ଉପାଦନ କାର୍ଯ୍ୟ ସ୍ୱାଭାବିକ୍ ହୋଇଛି